ପ୍ରଧାନମନ୍ତୀ ନରେନ୍ଦ ମୋଦୀଙ୍କ ଅଧ୍ଧକ୍ଷତାରେ ଅନୁଷିତ ହେବାକୁ ଥିବା ଏହି ବୈଠକରେ ପାଞ୍ଚଟି ପ୍ରସଙ୍ଙ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ସେଗୁଡ଼ିକ ମଧ୍ଧରେ ବର୍ଷା ଜଳ ସଂରକ୍ଷଣ ମରୁଡ଼ି ଓ ରିଲିଫ୍ କୃଷି କ୍ଷେତ୍ରରେ ଡାଞାଗତ ପରିବର୍ଭନ କୃଷି ବଜାରର ସ୍ଥିତି ଏବଂ ମାଓ ଉପଦ୍ରତ ଅଅଳରେ ସୁରକ୍ଷା ପ୍ରସଙ୍ଙ ଆଦି ଅନ୍ତର୍ଭୁକ୍ତ ନୀତି ଆୟୋଗର ଏହା ହେବ ପଞ୍ଚମ ବୈଠକ

ଜଗତସିଂହପୁର ସ୍ୱାସ୍ଥ୍ୟ ସମିତି ଓ ବୁଡବ୍ୟାଙ୍କ ଆନୁକୁଲ୍ୟରେ ବିଶ୍ୱ ରକ୍ତଦାତା ଦିବସ ଆଜି ପାଳିତ ହୋଇଯାଇଛି

ବନ୍ଧୁବାନ୍ଧବଙ୍କ ଘରକୁ ଯିବାଆସିବା ସହ ପହିଲି ରଜରେ ପୋଡ଼ପିଠା ବଣ୍କନ କରିଥାନ୍ତି

ଏହି ରଜପର୍ବ ସମୟରେ ଧରିତ୍ରୀମାତାକୁ କୌଣସି କଷ ଦିଆଯାଏ ନାହି

ସେମାନେ କଦଳୀ ପାଟୁଆରେ ତିଆରି ଚପଲ ପିଛିଥାନ୍ତି

ସେହି ଝୁଲୁଥିବା ବେଳେ ଯୁବତୀଙ୍କ ମୃତଦେହ ତଳେ ପଡ଼ିଥିଲା ଉଭୟ ସ୍ଛାନୀୟ ଅଞ୍ଞଳର ବୋଲି ଜଣାପଡ଼ିଛି ପୁଲିସ୍ ଘଟଣାର ତଦନ୍ତ କରୁଛି

ସେମାନେ ଗାଧୋଇବା ସମୟରେ ନଈର ପ୍ରଖର ସୁଅରେ ଭାସିଯାଇଥିଲେ

ଆଉ କିଛି ସମୟ ପରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭାରତ ଓ ଜାପାନ ମଧ୍ଧରେ ଅନୁଷ୍ଟିତ ହେବ

ଦିନକୁ ଦିନ କଳା ସଂସ୍କୃତି ଓ ଲୋକକଳା ଲୁପ୍ତ ହେବାରେ ଲାଗିଛି

ଶେଷରେ ଜିଲ୍ଲ ବିଭିନ୍ନ ଅଂଚଳରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା